ସେହିଭଳି ଅତ୍ୟବଶ୍ୟକ ସାମଗ୍ରୀ କ୍ରୟ ସମୟରେ ଦୋକାନ ସମ୍ମଖରେ ସାମାଜିକ ଦୂରତ୍ୱ ବକାୟ ରଖି ତିନି ଫୁଟ ବ୍ୟବଧାନରେ ଖାଉଟିମାନେ ଛିଡ଼ା ହେବାକୁ ସରକାରଙ୍କ ପକ୍ଷର୍ଠ ପରାମର୍ଶ ଦିଆଯାଇଛି

ସେହିଭଳି ସାଧାରଶ ବକ୍କନ ବ୍ୟବସ୍କା ଅନୁଯାୟୀ ରାକ୍ୟଗୁଡ଼ିକ କେନ୍ଦ୍ର ନିକଟରୁ ଆଗୁଆ ଖାଦ୍ୟଶସ୍ୟ ସଂଗ୍ରହ କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଠିକା ଶ୍ରମିକଙ୍କୁ ମଧ ସେମାନଙ୍କର ମଜୁରୀ ପ୍ରଦାନ କରିବାକୁ କୁହାଯାଇଛି